ଜଷ୍ଟିସ୍ ବୋବ୍ଡେ କହିଛନ୍ତି ସାବରୀମାଳା ଆବେଦନ ସମେତ ଏ ସମ୍ୟନ୍ଧୀୟ ଅନ୍ୟ ପିଟିସନ୍ଗୁଡ଼ିକୁ ଏକ ସଙ୍ଗେ ତାଲିକାଭୁକ୍ତ କରିବାକୁ ସୁପ୍ରିମ୍କୋର୍ଟ ବିଚାର କରୁଛନ୍ତି ସେହି ଆବେଦନଗୁଡ଼ିକ ମଧ୍ୟରେ ମୁସଲ୍ମାନ ଓ ପାର୍ଶି ମହିଳାମାନଙ୍କୁ ମସ୍ଜିଦ୍ ଓ ଦର୍ଘାଗୁଡ଼ିକୁ ଯିବାପାଇଁ ଅନୁମତି ନ ଦେବାକୁ ଚ୍ୟାଲେଞ୍ କରି କରାଯାଇଥିଲା ଖଣ୍ଡପୀଠର ଅନ୍ୟ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍ ଆର୍ ଭାନ୍ଦ୍ରମତୀ ଅଶୋକ ଭ୍ଷଣ ଏଲ୍ ନାଗେଶ୍ୱର ରାଓ ଏମ୍ ଏମ୍ ଶାନ୍ତାନାଗୋଦର ଏସ୍ ଏ ନକିର୍ ଆର୍ ସୁଭାଷ ରେଡ୍ରୀ ବିଆର୍ ଗବାଇ ଓ କଷ୍ଟିସ୍ ସ୍ୱର୍ଯ୍ୟକାନ୍ତ ରହିଛନ୍ତି

ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାକୃ ଏକ ନଅ ଜଣିଆ ସିୟିଧାନିକ ଖଣ୍ଡପୀଠ ନିକଟକୁ ପଠାଇବାକୁ ନିଷ୍ପଭି ନେଇଥିଲେ

ସେହି ସମୟର ରାୟରେ ସବୃ ବୟସ ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାପାଇଁ ଅନୁମତି ଦିଆଯାଇଥିଲା

ସେ କହିଛନ୍ତି ସଡ଼କ ସୁରକ୍ଷା ସଂକ୍ରାନ୍ତରେ ସର୍ବସାଧାରଣକୁ ଅବଗତ କରାଇବା ଅତ୍ୟନ୍ତ ଜରୁରୀ ନୂଆଦିଲ୍ଲୀରେ ସଡ଼କ ସୁରକ୍ଷା ସହ ସମ୍ପୃକ ପକ୍ଷଗୁଡ଼ିକ ସହ ଏକ ଆଲୋଚନା ସମୟରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ କରିବାପାଇଁ ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ଏହା ସହ ସମ୍ପୃକ୍ତ ପକ୍ଷଗୁଡ଼ିକୁ ଆହ୍ୱାନ ଦେଇଛନ୍ତି

ଜଷ୍ଟିସ୍ ବ୍ରଜେଶ୍ ସେଠି ଏହା ଉପରେ ପରବର୍ତ୍ତୀ ଶ୍ରଣାଣିପାଇଁ ଆସନ୍ତାକାଲିକୃ ଦିନ ଧାର୍ଯ୍ୟ କରିଛନ୍ତି ପୁଲିସ୍କୁ ଏପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୌଣସି ଜବାବ୍ ମିଳି ନ ଥିବା ବିଷୟ ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ୍ ମେହେରା ଅଦାଲତରେ ଜଣାଇଛନ୍ତି